ଜିଲ୍ଲକୁ ଯିବାକୁ ଚାହୁଁଥିବା ଲୋକଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁମତି ଦିଆଯିବ ବୋଲି ଜିଲ୍ଲାପାଳ ବଲବନ୍ତ ସିଂହ ସୂଚନା ଦେଇଛନ୍ତି ଏହି କଟକଶା ଚଳିତ ମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ